ଅନ୍ୟପକ୍ଷରେ ବେହେରା ସାହି ଓ ତେଲୁଗୁ ସାହିରେ କରୋନା ସଂକ୍ରମଣ ସ୍ଥିତିରେ କିଛିମାତ୍ରାରେ ସୁଧାର ଆସିଛି

ଏହି ସମୟରେ କେହି ମଞ୍ ନିକଟକୁ ଯିବେ ନାହିଁ

ଦୁଇ ଯୁବକ କୋକସରା ଥାନା ଅଞ୍ଚଳର ହୋଇଥିବାବେଳେ ଜଣେ ଜୟପାଟଣା ଅଞ୍ଚଳର ବୋଲି ପୁଲିସ ସ୍ଚନା ଦେଇଛି

ଯାହାକି ବର୍ଉମାନ ଉତ୍ତର ପଣ୍ଣିମ ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଗାଙ୍ଗେୟ ପଣ୍ଣିମବଙ୍ଗ ଉପକୁଳ ଉପରେ ରହିଛି